ଜଳବାୟୁ ପରିବର୍ତ୍ତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ନିମନ୍ତ୍ରଣକ୍ରମେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଆମେରିକା ନେତୃତ୍ୱାଧୀନ ଜଳବାୟୁ ପରିବର୍ତ୍ତନ ଶିଖର ବୈଠକରେ ଯୋଗଦେବେ ଜୋ ବାଇଡେନ୍ ଆମେରିକାର ନୂଆ ରାଷ୍ଟ୍ରପତି ହେବା ପରଠାରୁ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଦେଖାସାକ୍ଷାତ

କିନ୍ତୁ ସେହି ବୈଠକରେ କୁଟନୈତିକ ସ୍ତରରେ କୌଣସି ସମାଧାନ ପନ୍ଥା ବାହାରି ପାରି ନଥିଲା କିନ୍ତୁ ବିଶ୍ୱର ବୃହତ ଅଙ୍ଗାରକାମ୍କ ବାଷ୍କ ନିର୍ଗମନକାରୀ ରାଷ୍ଟ୍ର ଆମେରିକା ଏବଂ ଚୀନ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସମ୍ବହ ସ୍ପାର୍ଥ ରହିଥିବାର ଜାଣିବା ପରେ ଏହି ବୈଠକରେ ଯୋଗଦେବା ପାଇଁ ଚୀନ ରାଜି ହୋଇଛି

ତଥାପି ନୂଆ ସଂକ୍ରମଣ ଓ ମୃତ୍ୟୁ ହାର କ୍ରମାଗତ ବୃଦ୍ଧି ପାଉଛି ସଫକ୍ରମଣ ଦ୍ରତଗତିରେ ବୃଦ୍ଧି ପାଇବା ଫଳରେ ସୁସ୍ଥ ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି

ଦେଶରେ ଏତେ ସଂଖ୍ୟକ ସଂକ୍ରମଣ କୌଣସି ଗୋଟିଏ ଦିନରେ ଏହା ପ୍ରଥମ ଘଟଣା

ସେହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର ଉତ୍ତରପ୍ରଦେଶ ଦିଲ୍ଲୀ କର୍ଣ୍ଣାଟକ କେରଳ ଛତିଶଗଡ଼ା ମଧ୍ୟପ୍ରଦେଶ ତାମିଲନାଡ଼ୁ ଗୁଜରାଟ ଓ ରାଜସ୍ଥାନ

ଏୟାରଇଣ୍ଡିଆ ୟୁକେ ସରକାରଙ୍କ ତରଫରୁ ନୂଆ କଟକଣା ଜାରି କରାଯିବା ପରେ ଏୟାର ଇଣ୍ଡିଆ ଭାରତ ଓ ବ୍ରିଟେନ୍ ମଧ୍ୟରେ ସବୁ ବିମାନ ଚଳାଚଳକୁ ଆସନ୍ତା ଶନିବାରରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ବାତିଲ କରିଛି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ପୁନଃ ସମୟ ନିର୍ଦ୍ଧାରଣ ଯାତ୍ରୀମାନଙ୍କର ଟିକେଟ୍ ଅର୍ଥ ଫେରସ୍ତ ଓ ରିହାତି ସଂକ୍ରାନ୍ତରେ ଜଣାଇ ଦିଆଯିବ ଏୟାର ଇଣ୍ଡିଆ ଏକଥା ମଧ୍ୟ କହିଛି ସପ୍ତାହକୁ ଥରେ ଦିଲ୍ଲୀରୁ ଲକ୍ଷନ ଏବଂ ମୁମ୍ୟାଇରୁ ଲଣ୍ଡନ ମଧ୍ୟରେ ବିମାନ ଚଳାଚଳ କରିବ ଏୟାର ଇଣ୍ଡିଆ ପୁଣି କହିଛି ଦିଲ୍ଲୀ ମୁମ୍ବାଇ ଓ ବ୍ରିଟେନ୍ ମଧ୍ୟରେ ବିମାନ ଚଳାଚଳ ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମ ଓ ସାର୍ବଜନୀନ ୱ୍ୱେବ୍ସାଇଟ୍ରେ ପ୍ରକାଶ କରାଯିବ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

ମନ୍ତ୍ରଣାଳୟ ଜଣାଇଛି ଯେ କ୍ଷତିଗ୍ରସ୍ତ ଶ୍ରମିକମାନେ ଏହି ନିୟନ୍ତ୍ରଣ କକ୍ଷ ସହ ଇମେଲ ମୋବାଇଲ ଏବଂ ହ୍ୱାଟ୍ସ ଆପ୍ ମାଧ୍ୟମରେ ଯୋଗଯୋଗ କରିପାରିବେ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଓ କ୍ୟାବିନେଟ୍ ସଚିବ ରାଜୀବ ଗୌବା ପ୍ରଶାସନିକ ଅଧିକାରୀମାନଙ୍କୁ ଅଭିନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ଭାରତ କରୋନା ବିରୁଦ୍ଧରେ ସଂଗ୍ରାମରେ ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟ କରୁଛି ଏବଂ ଏ ଦିଗରେ ପ୍ରଶାସନିକ ଅଧିକାରୀମାନଙ୍କର ଅବଦାନ ସବୁଠାରୁ ଆଗରେ ରହିଛି କ୍ୟାବିନେଟ୍ ସଚି ରାଜୀବ ଗୌବା ତାଙ୍କ ବାର୍ତ୍ତାରେ କହିଛିନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରୀ ବିରୁଦ୍ଧରେ ସଂଗ୍ରାମ କାଳରେ ପ୍ରଶାସନିକ ଅଧିକାରୀମାନଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ସଂଗ୍ରାମ ଜାରି ରଖି ନାଗରିକମାନଙ୍କର ଜୀବନ ରକ୍ଷା କରିବା ପାଇଁ ସେ ପ୍ରଶାସନିକ ଅଧିକାରୀମାନଙ୍କୁ ଆହ୍ପାନ ଜଣାଇଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ମଧ୍ୟ ପ୍ରଶାସନିକ ଅଧିକାରୀମାନଙ୍କୁ ଅଭିନନ୍ଦନ କଶାଇଛନ୍ତି

ଓଡ଼େଦର ଭାରତୀୟ ପାଣିପାଗ ବିଭାଗ ଜଣାଇଛି ରାଜଧାନୀ ଦିଲ୍ଲୀ ଆଜି ମେଘାଛନ୍ନ ରହିବା ସଙ୍ଗେ ସଙ୍ଗେ ସାମାନ୍ୟ କିୟା ଝିପିଝିପି ବର୍ଷା ହୋଇପାରେ

କୋଲକାତାରେ ମଧ୍ୟ ଝିପିଝିପି ବର୍ଷା ହେବାର ପୂର୍ବାନୁମାନ କରାଯାଇଛି

ଚେନ୍ନାଇ ସହର ମଧ୍ୟ ଆଂଶିକ ମେଘାଚ୍ଚନ ରହିବ ବୋଲି କୁହାଯାଇଛି

ଶ୍ରୀନଗରରେ ସାମାନ୍ୟ ବର୍ଷା ହେବ ଓ ଆକାଶ ମେଘାଚ୍ଛନ୍ନ ରହିବ

ଗିଲ୍ଗିଟ୍ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିଛି

ଡେରାଡୁନ୍ରେ ଘଡ଼ଘଡ଼ି ସହ ବର୍ଷା ହେଉଛି କୋରରେ ପବନ ବହୁଥିବାର ମଧ୍ୟ ଖବର ମିଳିଛି

ପାଟନା ଅହନ୍ମଦାବାଦ ହାଇଦ୍ରାବାଦ ଚଣ୍ଡିଗଡ଼ ଓ ଗୌହାଟୀ ଆଦି ସହରଗୁଡ଼ିକରେ ଆକାଶ ମେଘାଚ୍ଛନ୍ନ ରହିବା ସଙ୍ଗେ ସଙ୍ଗେ କାଁ ଭାଁ କେତେକ ସ୍ଥାନରେ ବର୍ଷା ହୋଇଥିବାର ଖବର ମିଳିଛି ଆଇପିଏଲ ଆଜି ଆଇପିଏଲ୍ କ୍ରିକେଟର ଦୁଇଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ପ୍ରଥମ ମ୍ୟାଚ ପଞ୍ଜାମ କିଙ୍ଗ୍ସ ଓ ସନ୍ରାଇଜର୍ସ ହାଇଦ୍ରାମଧ୍ୟରେ ଏବଂ ଦ୍ୱିତୀୟ ମ୍ୟାଚ କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ